ଯାନବାହନ ଶିଳ୍ପ ନିଷ୍ପଭିକୁ ସ୍ୱାଗତ କରିଛି

କୁପ୍ୱାଡ଼ା ଜିଲ୍ଲାରେ ଜଣେ ସେନାବାହିନୀ ଯବାନ ଶହୀଦ୍ ହୋଇଛନ୍ତି

ମ୍ବର୍ମାଇରେ ଭିଷଣ ବର୍ଷା ଲାଗିରାହି ଥିବାବେଳେ ସଡ଼କ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଲେକ୍ଟିକ୍ ବସ୍ ଭଡ଼ାରେ ନିଆଯିବା ସ୍ଥୁଳେ କିଏସ୍ଟିରେ ରିହାତି ମିଳିବା ବିଷୟ ପରିଷଦ ଅନୁମୋଦନ କରିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ଗତ ପାଞ୍ଚ ତାରିଖରେ ପାର୍ଲାମେଙ୍କରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବା ପରେ ପ୍ରଥମ ଥର ପାଇଁ କିଏସ୍ଟି ପରିଷଦର ଏହି ବୈଠକ ବସିଛି

ଏହା ପରିବେଶରେ ଉନ୍ନତି ଆଣିବ ଓ ଲୋକମାନଙ୍କୁ ପରିବେଶ ଉପଯୋଗୀ ଯାନ ବ୍ୟବହାର କରିବାକୁ ଉସାହିତ କରିବ ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି

ଏହା ହେଲେ ଇଲେକ୍ଟିକ୍ ଯାନଗୁଡ଼ିକୁ ଚଳାଇବା ଖର୍ଚ୍ଚ କମ୍ ପଡ଼ିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି ଇଲେକ୍ଟିକ୍ ଯାନ ନିର୍ମାତା ସୋସାଇଟି ଏହାକୁ ସ୍ୱାଗତ କରି ପରିବେଶ ଉପଯୋଗୀ ପରିବହନ ବ୍ୟବସ୍ଥାର ବିକାଶ ଦିଗରେ ସରକାରଙ୍କ ପଦକ୍ଷେପ ଅନୁରୂପୀ ଏହା ହେବ ବୋଲି କହିଛି କେକେ ଗନ୍ଫାଇଟ୍ ଜାମ୍ମୁ କାଶ୍ମୀରର ସୋପିଆଁ କିଲ୍ଲାରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଜେିସେ କମାଣ୍ଡର ମୁନା ଲାହୋରୀର ମୃତ୍ୟୁ ଘଟିଛି ସେ ପାକିସ୍ତାନର ନାଗରିକ ଓ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥ ତିଆରି କରିବାରେ ତାର ବହୁତ ଦକ୍ଷତା ଥିବାର କୁହାଯାଇଛି ଦକ୍ଷିଣ କାଶ୍ମୀରରେ ସେ ମଧ୍ୟ ସନ୍ତାସବାଦୀମାନଙ୍କୁ ନିଯୁକ୍ତ କରିବାକୁ ପ୍ରବର୍ତ୍ତାଇଥିବାର କୁହାଯାଉଛି ସଂଘର୍ଷରେ ସୋପିଆଁ କିଲ୍ଲାର ତୂର୍କ ୱାଙ୍ଗନ୍ ଅଞ୍ଚଳରେ କିନାତୁଲ୍ ଇସ୍ଲାମ୍ ନାମକ ଆଉ ଜଣେ ସନ୍ତାସବାଦୀର ମୃତ୍ୟୁ ଘଟିଛି କୁପୁୱାଡା ଜିଲ୍ଲାରେ ଘଟିଥିବା ଅନ୍ୟ ଏକ ସଂଘର୍ଷରେ ସେନାବାହିନୀର ଜଣେ ଯବାନ ପାକିସ୍ତାନୀ ସୈନ୍ୟମାନଙ୍କ ଗୁଳିରେ ଶହୀଦ୍ ହୋଇଛନ୍ତି ପ୍ରତିରକ୍ଷା ସ୍ୱତ୍ରରେ କୁହାଯାଇଛି ଆକି ସକାଳେ ମଚିଲ୍ ସେକ୍ଟରର ସେନାବାହିନୀ ଘାଟି ଉପରକୁ ପାକିସ୍ତାନୀ ସୈନ୍ୟମାନେ ଆଖିବୁଜା ଗୁଳିଗୋଳା ବର୍ଷଣ କରିଥିଲେ ଆହତ ଯବାନଙ୍କର ହସ୍କିଟାଲ୍ରେ ମୃତ୍ୟୁ ଘଟିଥିଲା ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ନାଇଡୁ ଡେମୋକ୍ରାସିକ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କହିଛନ୍ତି ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ କ୍ଷମତାପନ୍ନ କରିବାର ଆବଶ୍ୟକତା ରହିଛି ଯାହାଫଳରେ ଗଣତନ୍ତ ଆହୁରି ଅଧିକ ସଫଳ ଓ ମଜବୁତ୍ ହେବ ଆଜି ମୁମ୍ଭାଇରେ ପ୍ରଥମ ଗଣତନ୍ତ୍ର ପୁରସ୍କାର ବିତରଣ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନ୍ ଏହି ପୁରସ୍କାର ସ୍ଥାପନ କରିଛି

କ୍ଷମତା ବିକେନ୍ଦ୍ରୀକରଣରେ ରାଜ୍ୟଗୁଡ଼ିକୁ ଏହାର ଅଗ୍ରଗତିର ସମୀକ୍ଷା କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ମାନଙ୍କୁ ସବୁ ପ୍ରକାରର ସମ୍ଭଳ ଯୋଗାଇ ଦେବା ହେଉଛି ରାଜ୍ୟ ସରକାରମାନଙ୍କର ଦାୟିତ୍ୱ ଯାହାଫଳରେ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଉପାୟରେ ନିର୍ବାଚନ ସମ୍ପନ୍ନ ହୋଇପାରିବ

ଏହି ଅବସରରେ ଗତକାଲି ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି

ଦ୍ୱିତୀୟବାର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ଦ୍ୱିତୀୟ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ ଏହା ଆକାଶବାଣୀ ଓ ଦ୍ରଦର୍ଶନର ସମସ୍ତ ନେଟ୍ୱର୍କରେ ପ୍ରସାରିତ ହେବ ପିଏମ୍ଓ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ୟୁ ଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହା ଲାଇଭ୍ଷ୍ଟ୍ରିମ୍ ହେବ ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀ ଏହାକୁ ଆଞ୍ଚଳିକ ଭାଷାଗ୍ରଡ଼ିକରେ ପ୍ରସାରିତ କରିବ

ମ୍ମମ୍ୟାଇ ରେନ୍ ମହାରାଷ୍ଟ୍ରରେ ମୁମ୍ବାଇ କୋଲଗାପୁର ମହାଲକ୍ଷ୍କୀ ଏକ୍ପ୍ରେସ୍ ଟ୍ରେନ୍ର ସମସ୍ତ ଯାତ୍ରୀଙ୍କ ଏନ୍ଡିଆର୍ଏଫ୍ ଉଦ୍ଧାର କରିଛି ଥାଶେ ଜିଲ୍ଲାର କଲ୍ୟାଣ ନିକଟରେ ବଦଲାପୁର ଓ ୱାଙ୍ଗାନୀ ମଧ୍ୟରେ ରେଳ ଲାଇନ୍ରେ ପାଣି ଜମି ଥିବାରୁ ସେହି ଟ୍ରେନ୍ ସେଠାରେ ଅଟକି ରହିଛି

ଇତିମଧ୍ୟରେ ମୁମ୍ୟାଇରେ କ୍ରମାନ୍ୱୟରେ ଚତ୍ରର୍ଥ ଦିନ ପାଇଁ ଭିଷଣ ବର୍ଷା ଲାଗି ରହିଛି ଲଗାଶ ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନ ଜଳମଗୁ ହେବା ସହ ରେଳ ଓ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି

ସିଅନ୍ ମତ୍ରଙ୍ଗା ମାହିମ୍ ଅନ୍ଧେରୀ ମାଲାଡ୍ ଓ ଦହିସାର୍ ସମେତ ସହରର ଅଧିକାଂଶ ସ୍ଥାନ କଳମଗ୍ନ ହୋଇଛି ବର୍ଷା ଯୋଗୁଁ ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ବାଧ୍ୟାପ୍ରାପ୍ତ ହୋଇଛି

ମୁମ୍ଭାଇ ପୁଲିସ୍ ଯାତ୍ରୀମାନଙ୍କୁ ପାଶି ଜମିଥିବା ଅଞ୍ଚଳ ଦେଇ ନ ଯିବା ପାଇଁ ପରାମର୍ଶ ଦେଇଛି ଓ ସମୁଦ୍ରଠାରୁ ଦୂରରେ ରହିବା ପାଇଁ କହିଛି

କେନ୍ଦ୍ର ସରକାର ମୋଟାମୋଟି କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି ସେ ଜଣାଇଛନ୍ତି

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସ୍କାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସିଆର୍ପିଏଫ୍ ଯବାନମାନେ ଦେଶପାଇଁ ଜିଇଁ ଆସିଛନ୍ତି ଓ ବଳୀଦାନ ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ଜାମ୍ମୁ କାଶ୍ମୀରକୁ ସନ୍ତାସବାଦ କବଳରୁ ଖୁବ୍ ଶୀଘ୍ର ମୁକ୍ତ କରାଯିବ

ସେ କହିଛନ୍ତି ଦେଶ ସେମାନଙ୍କର ବୀରତ୍ୱ ଓ ସାହସକୁ ନେଇ ଗର୍ବିତ

ଭ୍ରସ୍କଳନ ଯୋଗୁଁ ଗଡ଼ୱାଲ୍ ଓ କ୍ରମାଓଁ ଅଞ୍ଚଳର ବିଭିନ୍ନ ସ୍ଥାନକୁ ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇଛି ଉପରମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ଶାଖା ନଦୀଗ୍ରଡ଼ିକର କଳସ୍ତର ବୃଦ୍ଧି ପାଇଛି

ତେବେ ଗଡ଼ୱାଲ୍ ଓ କୁମାଓଁ ଅଞ୍ଚଳରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି ଗଭ୍ ହେଲ୍ଥ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ସରକାର ଦେଶରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରତିବଦ୍ଧ ଓ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ନୂଆଦିଲ୍ଲୀରେ ସଫ୍ଦରଜଙ୍ଗ ହସ୍କିଟାଲ୍ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆନୂଆ ଜ୍ଞାନକୌଶଳ ଯୁକ୍ତ ସୁବିଧାଗୁଡ଼ିକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି ସେଗୁଡ଼ିକ ମଧ୍ୟରେ ଜେରିଆଟ୍ରିକ୍ ସଣ୍ଡେ ଓପିଡି ଥ୍ରିଟି ଏମ୍ଆର୍ଆଇ ବ୍ୟବସ୍ଥା ବାଇପ୍ଲେନ୍ କାର୍ଡିଆକ୍ କ୍ୟାଥେଟରାଇଜେସନ୍ ଲାବୋରେଟୋରୀ ଓ ଇଏସ୍ଡବ୍ୟୁଏଲ୍ ଲାବ୍ ପ୍ରଭୃତି ରହିଛି

ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏହି ଘୋଷଣା କରିଛନ୍ତି ମିଲିନ୍ ଦେଓରା ତାଙ୍କ ପଦରୁ ଇସ୍ତଫା ଦେବାଠାରୁ ଏହି ପଦ ଖାଲି ପଡ଼ିଥିଲା ଆଫ୍ଗାନ୍ ବ୍ଲାଷ୍ଟ୍ ଆଫ୍ଗାନିସ୍ତାନର ଗଜନି ପ୍ରଦେଶରେ ଏକ ଜିଲ୍ଲା ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଜଣେ ତାଲିବାନ୍ ଆତ୍କଘାତୀ ଆକ୍ରମଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେବାରୁ ଅତି କମ୍ରେ ତିନି କଣ ପୁଲିସ୍ ଅଫିସର୍ ପ୍ରାଣ ହରାଇଛନ୍ତି

ଦୀପକ ସିଂହ ଉଜ୍ବେକିସ୍ତାନର ମିର୍ଜାଖ୍ମେଦବ୍ ନୋଦିର୍ଜୋନ୍ଙ୍କଠାରୁ ହାରିଯାଇଥିବା ବେଳେ ନିଖାତ୍ ଚୀନ୍ର ଚାଙ୍ଗ୍ ୟୁଆନ୍ଙ୍କଠାରୁ ହାରିଯାଇଛନ୍ତି